ଡିଜିଙ୍କ ସହ ଆଇଜି ସୌମେନ୍ କୁମାର ପ୍ରିୟଦର୍ଶୀ ଓ ଅମିତାଭ ଠାକୁର ପ୍ରମୁଖ ଯାଇଥିଲେ କାହାର ଭୁଲ୍ ପାଇଁ ଏଭଳି ଏକ ଅପ୍ରୀତିକର ଅବସ୍ତା ଉପୁଜିଲା ସେନେଇ ଅନୁଧ୍ୟାନ କରିଥିଲେ

ଶୀମନିର ଧାଡି ଦର୍ଶନ ଅପରପକ୍ଷରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗତକାଲି ପୁରୀରେ ଘଟିଥିବା ହିଂସାକାଣ୍ଡ ଉପରେ ଆକି ଭୁବନେଶ୍ୱରଠାରେ ଗଶମାଧ୍ଧମକୁ ବିସ୍ତୁତ ସୂଚନା ଦେଇଛନ୍ତି ଗତକାଲିର ଘଟଣା ଉପରେ ସୁପ୍ରିମକୋର୍ଟର ଆମିକସ୍ କ୍ୟୁରୀ ଭିଡିଓ ଫ୍ଟେଜ ସହିତ ରିପୋର୍ଟ ମାଗିଛନ୍ତି

ଆଜି ହଜାର ହଜାର ଚାଷୀ ବରଗଡ଼ ଜିଲ୍ଲା ମୁଖ୍ୟାଳୟକୁ ଆସି ଆଇନ ଅମାନ୍ୟ ଆଦୋଳନ କରିଛନ୍ତି ବିଭିନ୍ କୃଷକ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ ତାଲାବନ୍ଦ ଆଇନ ଅମାନ୍ୟ ଏବଂ ଆମରଣ ଅନଶନ ଆନ୍ଦୋଳନରେ ଜିଲ୍ଲାର ବହୁ ଚାଷୀ ସାମିଲ ହୋଇଛନ୍ତି

କୋଶାର୍କ ମନ୍ଦିର ଓ ଶ୍ରୀମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପାଇଁ ତାଙ୍କୁ ଗିରଫ କରାଯାଇଥିଲା

ଜିଲ୍ଲ କଂଗ୍ରେସ ସଭାପତିଙ୍କ ନେତୂତ୍ୱରେ କଂଗ୍ରେସ କର୍ମୀ ମାନେ ଏକ ଶୋଭାଯାତ୍ରାରେ ଯାଇ କାର୍ଯ୍ୟାଳୟ ଘେରାଉ କରିଥିଲେ

ସରକାର ଶୀଘ୍ର ସମସ୍ୟାର ସମାଧାନ ନ କଲେ ଆଗାମୀଦିନରେ ଏହାର ପ୍ରତିବାଦରେ ଧାରଶା ଦିଆଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି

ସୂଚନାଯୋଗ୍ୟ ବସ୍ତା ଥାନା ଅନ୍ତର୍ଗତ ପଥରେଶ୍ୱର ଗାଁର ଜନୈକ ସୁନା ବ୍ୟବସାୟୀ ଜଣେ ମହିଳାଙ୍କୁ ତାଙ୍କ କାର୍ ଯୋଗେ ଡାକ୍ତରଖାନାକୁ ନେବା ବାଟରେ ବାଇକ୍ ଆରୋହୀଙ୍କ ସହ ଧକ୍କା ହୋଇଥିଲା